ସଚିବ ଅସିତ ତ୍ରିପାଠୀ ଓ ଶିକ୍ବସଚିବ ଉପସ୍ତିତ ଥିଲେ

କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ବଉି ନେଇଛି

ବଂଶଧାରା ଜଳ ବିବାଦ ବଂଶଧାରା ଜଳ ବିବାଦ ମାମଲାରେ ଯୁଗ୍ମ ସର୍ଭେ ନ କରିବା ପାଇଁ ଓଡିଶା କରିଥିବା ଆବେଦନକୁ ଟ୍ରିବ୍ୟୁନାଲ ଖାରଜ କରି ଦେଇଛନ୍ତି

ଏହି ନିର୍ଦ୍ଦେଶକୁ ବିରୋଧ କରି ଓଡିଶା ପକ୍ଷରୁ ମଧବର୍ଭୀକାଳୀନ ଆବେଦନ କରାଯାଇଥିଲା ବେଳେ ଏହା ଖାରଜ ହୋଇଯାଇଛି ବନ୍ଦେ ମାତରମ୍ କାର୍ଯ୍ୟକ୍ମ ଅନ୍ରଗୋଳ ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ସର୍ବଭାରତୀୟ ଏକଲ ବିଦ୍ୟାଳୟ ଅଭିଯାନର ବନ୍ଦେ ମାତରମ ଭାରତ ଭକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି